ଉଭୟ ଭାରତ ଓ ଫ୍ରାନ୍ନ ଆତଙ୍କବାଦର ମୁକାବିଲା ତଥା ନିରାପତ୍ତା ରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବେ ସେ କହିଛନ୍ତି

ପିଏମ୍ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ନ ରାଷ୍ଟ୍ରପତି ଇମାନନୁଏଲ ମାକ୍ରନ୍ଙ୍କ ସହ ଦ୍ୱିପାକ୍ଷିକ ଏବଂ ପାରସ୍କରିକ ସ୍ୱାର୍ଥଜଡିତ ବିଷୟ ଉପରେ ଦୀର୍ଘ ଆଲୋଚନା କରିଛନ୍ତି ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ କରିବା ପାଇଁ ଉଭୟ ପକ୍ଷ ମଧ୍ୟ ରାଜି ହୋଇଛନ୍ତି

ଶ୍ରୀ ମାକ୍ରନ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ ଉଦ୍ୟମରେ କାଶ୍ୱୀର ସମସ୍ୟାର ସମାଧାନ କରିବା ଉଚିତ ଏବଂ ଏଥିରେ କୌଣସି ତୂତୀୟପକ୍ଷ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ କାଶ୍ମୀର ପ୍ରସଙ୍ଗକୁ ନେଇ ସମ୍ପୃକ୍ତ ଅଞ୍ଚଳରେ କୌଣସି ହିଂସାକାଣ୍ଡ ଭିଆଇବା ଉଦ୍ୟମକୁ ମଧ୍ୟ ସେ ନାପସନ୍ଦ କରିଛନ୍ତି ଦୁଇନେତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା କରିବା ପରେ ପ୍ରତିନିଧିଷ୍ଠରୀୟ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏହି ଅବସରରେ ଦୁଇପକ୍ଷ ମଧ୍ୟରେ ଚାରୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ପରେ ମାକ୍ରନଙ୍କ ଏକ ମିଳିତ ସାମ୍ଘାଦିକ ସମ୍ମିଳନୀରେ ଶ୍ରୀ ମୋଦି କହିଛନ୍ତି ଯେ ଦୁଇଦେଶ ମଧ୍ୟରେ ସମ୍ପର୍କ କୌଣସି ସଂକୀର୍ଣ୍ଣ ସ୍ୱାର୍ଥକଡିତ ବିଷୟରେ ସୀମିତ ନୁହେଁ ଏହା ମୁକ୍ତି ସମାନତା ଏବଂ ଭାତ୍ରତ୍ୱ ଉପରେ ଆଧାରିତ ଆତଙ୍କବାଦର ମୁକାବିଲା ଏବଂ ନିରାପତ୍ତାରକ୍ଷା କ୍ଷେତ୍ରରେ ଭାରତ ଓ ଫ୍ରାନ୍ନର ସହଯୋଗ ଆହୁରି ବ୍ୟାପକ ଓ ନୀବିଡ ହେବ ଉଭୟ ଦେଶ ବାରମ୍ଭାର ଆତଙ୍କବାଦର ଶିକାର ହେଉଥିବାରୁ ଏହାର ମୁକାବିଲା ପାଇଁ ଦ୍ୱିପାକ୍ଷିକ ସହଯୋଗ ଆହୁରି ସୁଦୃଢ କରାଯିବ ଯେକୌଣସି ପ୍ରକାର ଆତଙ୍କବାଦର ଦୂଢ ମୁକାବିଲା ଆବଶ୍ୟକ ଜାତି ଧର୍ମ ସମ୍ପ୍ରଦାୟ ଜାତୀୟତାବାଦ ଓ ଅନ୍ୟ କୌଣସି କାରଣ ସହ ଆତଙ୍କବାଦକୁ ଯୋଡାଯିବା ଅନୁଚିତ ବୋଲି ଉଭୟ ମୋଦି ଓ ମାକ୍ରନ ମତ ଦେଇଛନ୍ତି ଆତଙ୍କବାଦର ମୁକାବିଲା ପାଇଁ ଭାରତ ଓ ଫ୍ରାନୁ ଖୁବ୍ ଶୀଘ୍ର ଏକ ବିଶ୍ୱ ସମ୍ମିଳନୀ ଡାକିବାକୁ ନିଷ୍କଭି ନେଇଛନ୍ତି ଭାରତ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଫ୍ରାନ୍ସ ଗ୍ରହଣ କରିଛି ଜଳବାୟୁ ପରିବର୍ତ୍ତନ ପରିବେଶ ସୁରକ୍ଷା ଏବଂ ପ୍ରଯୁକ୍ତି ଭିତ୍ତିକ ବିକାଶ କ୍ଷେତ୍ରରେ ଭାରତ ଏବଂ ଫ୍ରାନ୍ସ ମିଳିତଭାବେ କାର୍ଯ୍ୟକରିବାକୁ ରାଜି ହେଉଛନ୍ତି ପିଏମ୍ ଫ୍ରାନ୍ସ ଆଡ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଡ୍ୱାର୍ଡ ଫିଲିପେଙ୍କୁ ଭେଟିବେ ଏହାଛଡା ସେ ଫ୍ରାନ୍ନରେ ଥିବା ଭାରତୀୟ ସମୁଦାୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି

ଏହାଛଡା ଶ୍ରୀ ମୋଦି ମଧ୍ୟ ପ୍ୟାରିସସ୍ଥିତ ୟୁନେସ୍କୋ ସଦର କାର୍ଯ୍ୟାଳୟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ପ୍ୟାରିସରେ ପହଞ୍ଚବା ପରେ ଗତକାଲି ତାଙ୍କୁ ଭବ୍ୟ ସ୍ପାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ବିମାନବନ୍ଦରଠାରେ ତାଙ୍କୁ ଫ୍ରାନ୍ନର ବୈଦେଶିକମନ୍ତ୍ରୀ ଜାଂ ୟୁ ଲି ଡ୍ରାୟାନ୍ ସ୍ୱାଗତ କରିଥିଲେ ଫ୍ରାନ୍ନରୁ ଶ୍ରୀ ମୋଦି ଆଜି ସଂଯୁକ୍ତ ଆରବ ଏମିରେଟ୍ ଯାତ୍ରା କରିବେ ସେଠାରେ ତାଙ୍କୁ ସେ ଦେଶର ସର୍ବବୃହତ୍ ବେସାମରିକ ସମ୍ମାନ ଅର୍ଡର ଅଫ ଜଏଦ୍ ପ୍ରଦାନ କରାଯିବ ଏହି ଅବସରରେ ଶ୍ରୀ ମୋଦି ଆବୁଧାବିର ରାଜକୁମାର ସେଖ ମହମ୍ମଦ ବିନ୍ ଜଏଦଙ୍କ ସହ କଥାବାର୍ତ୍ତା କରିବେ

ଏହା ପରେ ଶ୍ରୀ ମୋଦି ବାହାରିନ୍ ଯାତ୍ରା କରିବେ ଏବଂ ସେଠାକାର ରାଜା ସେଖ୍ ହମିଦ୍ବିନ୍ ଖଲିପାଙ୍କୁ ଭେଟିବେ ତାଙ୍କ ସହ କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀ ଉପସାଗରୀ ଅଞ୍ଚଳରେ ଥିବା ପ୍ରାଚୀନ ଶ୍ରୀନାଥ ଜୀ ମନ୍ଦିରର ଆନୁଷ୍ଠାନିକ ବିକାଶ ଜୀର୍ଣ୍ଣୋଦ୍ଧାର କାର୍ଯ୍ୟର ଶୁଭାରମ୍ଭ କରିବେ

ସିବିଆଇ ଚିଦମ୍ବରମ୍ ଆଇଏନ୍ଏକ୍କ ମିଡିଆ ଦୁର୍ନୀତିରେ ଅଭିଯୁକ୍ତ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ଘରମ୍ଙ୍କୁ ସିବିଆଇ ଚାରିଦିନ ପାଇଁ ନିଜ ହେପାଜତରେ ରଖି ପଚରାଉଚରା କରିବା ନିମନ୍ତେ ଦିଲ୍ଲୀର ଏକ ଅଦାଲତ ଅନୁମତି ଦେଇଛନ୍ତି

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ପକ୍ଷରୁ ଏହା ସ୍ୱଷ୍ଟ କରାଯାଇଛି

ତେଣୁ ଯେଉଁ ଷ୍ଟାର୍ଟଅପଗୁଡିକ ଡିପିଆଇଆଇଟି ଦ୍ୱାରା ଚିହ୍ନଟ ଓ ମାନ୍ୟତା ପାଇଛନ୍ତି ସେମାନଙ୍କୁ ଆୟକର ଦେବାକୁ ପଡିବ ନାହିଁ ନିତିନ୍ ଗଡକରୀ ଭାରତ କ୍ରାପୁ ପୋଟାଲ ଆରମ୍ଭ କରିବା ପାଇଁ ସରକାରଙ୍କର ଯେଉଁ ଯୋଜନା ରହିଛି ସେ ନେଇ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ ଦୂଢ ଆଶାବାଦୀ ଅଛନ୍ତି ଏହି ପୋଟାଲରେ ଇ କର୍ମର୍ସ ମାର୍କେଟିଂ ପ୍ଲାଟଫର୍ମ ବ୍ୟବସ୍ଥା ରହିଛି

ମ୍ରମ୍ଭାଇଠାରେ ଗତକାଲି ଏକ କାର୍ଯ୍ୟକ୍ମରେ ଶ୍ରୀ ଗଡକରୀ କହିଛନ୍ତି ଯେ ଆଲିବାବା ଓ ଆମାଜନ୍ ଢାଞ୍ଚାରେ ଭାରତ କ୍ରାପୁ ପୋଟାଲ କାର୍ଯ୍ୟ କରିବ

ଏହି ଯୋଜନାରେ କ୍ଷୁଦ୍ର ଆୟକରଦାତାଙ୍କୁ ସେମାନଙ୍କର ବିଚରାଧୀନ ମାମଲାରୁ ମୁକ୍ତ କରିବାର ବ୍ୟବସ୍ଥା ରହିଛି ଏହା ସୁଯୋଗ ନେବା ପାଇଁ ସମ୍ପୃକ୍ତ କରଦାତାମାନଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ରିନିଏବୁଲ ଓସେନ ସାଗର ଶକ୍ତିକୁ ଅକ୍ଷୟ ଶକ୍ତିର ମାନ୍ୟତା ଦେବା ସଂକ୍ରାନ୍ତ ଏକ ପ୍ରସ୍ତାବକୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଆରକେ ସିଂ ଅନୁମୋଦନ କରିଛନ୍ତି ଏହା ଫଳରେ ସମୁଦ୍ର ଶକ୍ତିର ଉତ୍ତୋଳନ ଏବଂ ବ୍ୟବହାର ପାଇଁ ବାଟ ଫିଟିବ

ଗୋଏଲ ଡବୁପିଓ ବାଶିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ବିଶ୍ୱ ବାଣିଜ୍ୟ ସଂଗଠନରେ ସଂସ୍କାର ଆଣିବା ପାଇଁ ସବୁ ସଦସ୍ୟ ରାଷ୍ଟ୍ର ଉଦ୍ୟମ କରିବା ଉଚିତ ଏ ସମ୍ପର୍କରେ ମନ୍ତର ଉଦ୍ୟମକୁ ସେ ନାପସନ୍ଦ କରିଛନ୍ତି ନୃଆଦିଲ୍ଲୀଠାରେ ଦକ୍ଷିଣ ଦକ୍ଷିଣ ସହଯୋଗ ସଂକ୍ରାନ୍ତ ଏକ ଆର୍ନ୍ତଜାତିକ ଆଲୋଚନାଚକ୍ରରେ ମନ୍ତ୍ରୀ ଶ୍ରୀ ଗଡକରୀ ଏହା କହିଚ୍ଛନ୍ତି

ଚନ୍ଦ୍ରର ସୌରକକ୍ଷରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନର ଏହା ପ୍ରଥମ ଚିତ୍ରପ୍ରେରଣ

ଚଳିତମାସ ପ୍ରଥମ ତାରିଖରେ ଚନ୍ଦ୍ରଯାନ ମହାକାଶରୁ ପୃଥିବୀର ପ୍ରଥମ ଚିତ୍ର ପଠାଇଥିଲା

ତେବେ କେ ଶ୍ରୀକାନ୍ତ ଓ ଏଚଏସ ପ୍ରଣୟ ଉଭୟ ସେମାନଙ୍କର ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚରେ ପରାସ୍ତ ହୋଇଛନ୍ତି

ଓ୍ୱେଷ୍ଟଇଣ୍ଡିଜ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା

ସେହିପରି ଭରତ ଅରୁଣ ଏବଂ ଆର ଶ୍ରୀଧର ବୋଲିଂ ଏବଂ ଫିଲ୍ଟ କୋଚଭାବେ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି